ବିଧାନସଭା ବିଜେପି ବିଧାୟକ ଦଳ ନେତା କନକ ବର୍ଷ୍ନ ସିଂଦେଓ ଉଦ୍ବୋଧନ ଦେଇ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରି ବିଫଳ ହୋଇଛନ୍ତି

ଜାମିନ ବେଳେ ନିମ୍ନ ଅଦାଲତ ସର୍ଉ ରଖିପାରିବେ ବୋଲି ହାଇକୋର୍ଟ କହିଛି

ଅଭିଜିତ ରାକ୍ୟ ସରକାରଙ୍କୁ କରିଥିବା ଆବେଦନ ଆଧାରରେ ଏହି ନିଷ୍ବଭି ନିଆଯାଇଥିଲା

ଜୀବଜଗତର ଜୀବନ ଧାରଣ କ୍ଷମତାକୁ ସବୁଦିଗରୁ ପୁଷ୍ କରୁଥିବା ମାଟିର ସୁରକ୍ଷା ଆଜିର ଏକ ବିଶ୍ୱବ୍ୟାପୀ ଆହ୍ୱାନ ଏହି ଅବସରରେ ଚଳିତବର୍ଷର ବାର୍ତ୍ର ରହିଛି 'ମୂଉିକା ପ୍ରଦୃଷଣ ନିରାକରଣର ମାଧ୍ୟମ ହୁଅନ୍ତୁ

ଘଟଣାସ୍ଥୁଳରେ ପୁଲିସ୍ ପହଞ୍ ଅନୁସନ୍ଧାନ କାରି ରଖିଛି ନାରାୟଣପାଟଣା ବନ୍ଧୁଗାଁ ପଟାଙ୍ଗି ନ୍ଦପୁର ବୈପାରୀଗୁଡ଼ା ଓ ଲମତାପୁଟ ଅଞ୍ଞଳରେ ମାଓବାଦୀମାନେ ଗତ ଦୁଇ ତାରିଖରୁ ପିଏଲ୍ଜିଏ ସପ୍ତାହ ପାଳନ କରିଆସୁଛନ୍ତି

ଏହି ଅବସରେ କପା ଓ ଧାନ ଚାଷୀ ଉପସ୍ଥିତ ଥିଲେ

ପୁଲିସ୍ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀ ନାୟକ ଡ୍ୟୁଟି ସାରି ଘରକୁ ଫେର୍ଥିବା ବେଳେ ବିଶ୍ରା ଗୋଲେଇଛକଠାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା